ଦକ୍ଷତା ବିକାଶ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି ଏହି ପର୍ଯ୍ୟାୟରେ କୋବିଡ୍ ସମ୍ଭନ୍ଧୀୟ ଦକ୍ଷତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ

ଏହା ମାଧ୍ୟମରେ ଦକ୍ଷ ପେସାଦାରମାନଙ୍କୁ ସୃଷ୍ଟି କରାଯିବ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ଭିତ୍ତିକରି ମନ୍ତ୍ରଣାଳୟ ତୂତୀୟ ପର୍ଯ୍ୟାୟ ଯୋଜନାରେ ଅନେକ ନୂଆ ନୂଆ ବିଷୟକୁ ସ୍ଥାନ ଦେଇଛି

ସେହି ଲୋକମାନଙ୍କ ଶରୀରରେ କୋବିଡ୍ର ଆଂଶିକ ଲକ୍ଷଣମାନ ଦେଖାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିତ୍ସା ମୌଳିକଡାଞାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ କୋବିଡ୍ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି

ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଅଧିକର୍ ଅଧିକ ଗବେଷଣାଗାରମାନ ସ୍ଥାପନ କରୁଛନ୍ତି ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା କରାଯିବା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇପାରୁଛି

ଆମ ସମ୍ବାଦଦାତା ଜଣାଇଛନ୍ତି ସେରମ୍ ଇନ୍ଷିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋବିସିଲ୍ଡ୍ ପ୍ରତିଷେଧକ ସମସ୍ତ ଜିଲ୍ଲାରେ ବ୍ୟବହାର ହେବାକୁ ଥିବାବେଳେ ଭାରତ ବାୟୋଟେକ୍ର କୋବାସ୍କିନ୍ ପ୍ରତିଷେଧକ ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟକର୍ମୀଙ୍କଠାରେ ଦିଆଯିବ

ଏହା ବିଶ୍ୱର ସର୍ବବୃହତ୍ ଟୀକାକରଣ କାର୍ଯ୍ୟକ୍ରମ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସେଦୃଷ୍ଟିରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ ପରାମର୍ଶ କରାଯାଇ ପୋଲିଓ ପ୍ରତିଷେଧକ ଦିବସକୁ ପୁନଃ ନିର୍ଦ୍ଧାରଣ କରିବାକୁ ନିଷ୍ପଭି ନିଆଯାଇଛି ପୋଲିଓ ପ୍ରତିଷେଧକ ଦିବସ କାତୀୟ ଟ୍ରୀକାକରଣ ଦିବସ ଓ ପୋଲିଓ ରବିବାର ଭାବେ ପରିଚିତ

ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ଡ୍ରପ୍ ଖୁଆଇ ଏହି ଦିବସ ପାଳନ ଆରମ୍ଭ କରାଯିବ

ନିରାପତ୍ତା ସମ୍ଭନ୍ଧୀୟ କ୍ୟାବିନେଟ୍ କମିଟିର ଏକ ବୈଠକ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କିଛି ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଏହି ବିମାନଗୁଡ଼ିକ ସାମିଲ୍ ହେବା ପରେ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ଆତ୍କନିର୍ଭରଶୀଳ ହେବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିବ ତେଜସ୍ ବିମାନଗୁଡ଼ିକ ଭାରତୀୟ ବିମାନ ବାହିନୀର ମେରୁଦ୍ରଣ୍ଣ ସଦୂଶ କାର୍ଯ୍ୟ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ତେଜସ୍ ଲତୁଆ ବିମାନରେ ପର୍ଯ୍ୟାପ୍ତ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଯନ୍ତପାତି ଖଞ୍ଜାଯାଇଛି

ସେନାବାହିନୀର ପୂର୍ବତନ ସୈନିକମାନଙ୍କ ସେବା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହେଉଛି ଏହି ଦିବସ ପାଳନର ମୂଳଲକ୍ଷ୍ୟ ଚଳିତ ବର୍ଷ ଏହାକୁ 'ସ୍ୱର୍ଷିମ ବିଜୟ ବର୍ଷ' ଭାବେ ପାଳନ କରାଯାଉଛି

ଏହି ଅବସରରେ ଉଦ୍ବୋଧନ ଦେଇ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ନର୍ବଣେ କହିଛନ୍ତି ଗତବର୍ଷ ଉଭୟ ଦେଶ ଓ ସଶସ୍ତ ବାହିନୀ ପାଇଁ ଏକ ଚ୍ୟାଲେଞ୍ ଥିଲା ସେ କହିଛନ୍ତି ସଶସ୍ତ ବାହିନୀ ସାହସିକତାର ସହ ଦେଶର ଉତ୍ତରାଞ୍ଚଳ ସୀମାର ସୁରକ୍ଷା କରିପାରିଛି ଓ କୋବିଡ୍ ନାଇଷ୍ଟିନ୍ର ମଧ୍ୟ ମୁକାବିଲା କରିପାରିଛି ସେନାବାହିନୀକୁ ଏଭଳି କାର୍ଯ୍ୟ କରିବାରେ ବରିଷ ସୈନିକମାନଙ୍କ ପ୍ରେରଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ଜେନେରାଲ୍ ନର୍ବଣେ କହିଛନ୍ତି

ଏହି ଉପଲକ୍ଷେ ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ମକର ସଂକ୍ରାନ୍ତି ଅମଳର ପର୍ବ ମକର ସଂକ୍ରାନ୍ତି ଆଜି ପାଳିତ ହେଉଛି ଏହି ଉତ୍ସବ ପାଳନ ସହ ଶୀତରତୁର ପରିସମାପ୍ତି ଘଟିଥାଏ ଓ ଶୀତରତ୍ତ୍ର ଅମଳ ମଧ୍ୟ ଶେଷ ହୋଇଥାଏ ଏହି ପର୍ବ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ନାମରେ ପରିଚିତ ତାମିଲ୍ନାଡୁରେ ଏହାକୁ ପୋଙ୍ଗଲ୍ ଭାବେ ପାଳନ କରାଯାଉଥିବାବେଳେ ଗୁଜରାତ୍ରେ ଉତ୍ତରାୟଣ ଆସାମ୍ରେ ବିହ୍ ଓ ପଣ୍ଟିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଏହିସବ୍ ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ ଶ୍ରଦ୍ଧା ଓ ସଦ୍ଭାବନାକୁ ଆହୁରି ଅଧିକ ମଜବୁତ୍ କରିବ ଓ ଦେଶରେ ସୁଖ ଏବଂ ସମୃଦ୍ଧି ଆଣିଦେବ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଏହିସବୁ ପର୍ବ ସେଗୁଡ଼ିକର ବିବିଧତା ପାଇଁ ଜନମାନସରେ ବିଦିତ ଓ ଏଗୁଡ଼ିକ ଅମଳ ଏବଂ ପ୍ରକୃତିର ପ୍ରାଚୁର୍ଯ୍ୟର ପ୍ରତୀକ ବହନ କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ସମଗ୍ର ବିଶ୍ୱର ଶୁଖ ଓ ସମୂଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ଶ୍ରୀ ମୋଦି ଉତ୍ତରାୟଣ ସୂର୍ଯ୍ୟ ସମସ୍ତଙ୍କ ଜୀବନରେ ଶକ୍ତି ଓ ଉଦ୍ଦୀପନା ଭରିଦେବାକୁ କାମନା କରିଛନ୍ତି ସେ କହିଛନ୍ତି ଏହି ପର୍ବ ଆମକୁ ପ୍ରକୃତି ସହ ମିଶି ଜୀବନ ଯାପନ କରିବାକୁ ଉତ୍ସାହ ଯୋଗାଇବ ଓ ଦେଶର ଜନସାଧାରଣଙ୍କ ମଧ୍ୟରେ ଦୟାର ଭାବନା ଜାଗ୍ରତ କରିବ

ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିଶନ୍ କହିଛି ବୁଧବାର ଦିନ ହୁବେଇ ପ୍ରଦେଶରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା

ତେଣୁ ଚୀନ୍ ସେମାନଙ୍କୁ କୋବିଡ୍ ସଂକ୍ରମିତ ଭାବେ ନାମିତ କରି ନାହିଁ